ପିଏମ୍ ଏନର୍ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ସମଗ୍ର ବିଶ୍ୱକୁ ଶକ୍ତି ଯୋଗାଇବାର ସାମର୍ଥ୍ୟ ହାସଲ କରିବ ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମକୁ ଉଦ୍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଶକ୍ତି ନିରାପଭାକୁ ନିଶ୍ଚିତ କରିବା ପାଇଁ ସରକାର ସର୍ବଦା ଉଦ୍ୟମ କରିଆସୁଛନ୍ତି ଓ ଏ କ୍ଷେତ୍ରରେ ଭାରତର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜଳ ତଥା ସୁରକ୍ଷିତ ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଆତ୍ମନିର୍ଭରଶୀଳ ଭାରତ ବିଶ୍ୱ ପାଇଁ ବିକାଶର ବାହକ ଭାବେ କାର୍ଯ୍ୟ କରିବ ସେ କହିଛନ୍ତି ଭାରତର ଶକ୍ତି କ୍ଷେତ୍ର ଅଭିବୃଦ୍ଧି ଭିତ୍ତିକ ଶିଳ୍ପ ଉପଯୋଗୀ ଓ ପରିବେଶ ଉପଯୋଗୀ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ଭାରତ ସର୍ବଦା ପୁନର୍ବ୍ୟବହାର କ୍ଷମ ଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଆସୁଛି ସେ କହିଛନ୍ତି ଭାରତ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତମ ଦ୍ରତ ବିକାଶକାରୀ ରାଷ୍ଟ୍ର ସେ କହିଛନ୍ତି ଭାରତ ସର୍ବଦା ଆନ୍ତର୍ଜାତିକ ଚାହିଦାକୁ ଦୂଷ୍ଟିରେ ରଖି କାର୍ଯ୍ୟ କରିବ ଓ ବିଶ୍ୱ ସମ୍ପ୍ରଦାୟକୁ ଦେଇଥିବା ପ୍ରତିଶ୍ରତିର ପୂରଣ ଦିଗରେ ସଫଳ ହେବ

ଆସନ୍ତାକାଲି ଭାରତ ଆମେରିକା ଦୁଇ ଯୁକ୍ତ ଦୁଇ ଶିଖର ବୈଠକର ଅବ୍ୟବହିତ ପୂର୍ବରୁ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭାରତ ସାଦର ସମ୍ମାନ ଜଣାଉଛି ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ସିଂହ କହିଛନ୍ତି ସେମାନଙ୍କ ମଧ୍ୟରେ ଆଜିର କଥାବାର୍ତ୍ତା ଅତ୍ୟନ୍ତ ସଫଳ ରହିଛି ଓ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୂଦ୍ଧିରେ ଏହା ସାହାଯ୍ୟ କରିବ ସେ କହିଛନ୍ତି ଆଜିର ଆଲୋଚନା ଭାରତ ଆମେରିକା ପ୍ରତିରକ୍ଷା ସମ୍ପର୍କ ଓ ସହଯୋଗକୁ ଏକ ନ୍ତ୍ରଆ ଦିଗ୍ଦର୍ଶନ ଦେବ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ସହ ଆଜି କଥାବାର୍ତ୍ତା କରୁଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଦୁଇ ଯୁକ୍ତ ଦୁଇ କଥାବାର୍ତ୍ତାରେ ଅଂଶଗ୍ରହଣ କରିବାକୁ ଭାରତକୁ ଦୁଇଦିନ ଗସ୍ତରେ ଆସିଛନ୍ତି ସେମାନଙ୍କ ସମ୍ମାନାର୍ଥେ ଆଜି ଏକ ନୈଶ ଭୋଜି ସଭାରେ ଆୟୋଜନ କରାଯାଇଛି ତୂତୀୟ ଭାରତ ଆମେରିକା ବାର୍ଷିକ ଦୁଇ ଯୁକ୍ତ ଦୁଇ ମନ୍ତ୍ରୀ ସ୍ତରୀୟ କଥାାବର୍ତ୍ତା ଆସନ୍ତାକାଲି ଅନୁଷ୍ଠିତ ହେବ ଏଥିରେ ଭାରତ ଆମେରିକା ଭାଗିଦାରୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଓ ପ୍ରଶାସନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସମୃଦ୍ଧି ଓ ସ୍ଥିରତା ଆଣିବା ଉପରେ ଆଲୋଚନା ହେବ ବିଶ୍ୱର ସର୍ବପୁରାତନ ଏବଂ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଓ ଆମେରିକା ପରସ୍କର ମଧ୍ୟରେ ଉତ୍ତମ ଭାଗିଦାରୀ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଛନ୍ତି ଦୁଇ ଦେଶ ମଧ୍ୟରେ ଶକ୍ତି ବେସାମରିକ ବିମାନ ଚଳାଚଳ ବିଜ୍ଞାନ ମହାକାଶ ମୌଳିକ ଢାଞ୍ଚା ଓ ସ୍ୱାସ୍ଥ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ଘନିଷ୍ଠ ସହଯୋଗ ସ୍ଥାପନ ହୋଇଛି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଆସନ୍ତାକାଲି ଅପରାହୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ ଆସନ୍ତାକାଲି ସକାଳେ ସେମାନେ ନୂଆଦିଲ୍ଲୀ ସ୍ଥିତ ଯୁଦ୍ଧ ସ୍କାରକୀ ପରିଦର୍ଶନ କରି ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ବିହାର ଇଲେକ୍ସନ୍ ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହୋଇଛି

ଏହି ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ଅଧିକାଂଶ ନିର୍ବାଚନ ମଣ୍ଡଳୀ ନକ୍କଲ ଉପଦ୍ରତ ଅଞ୍ଚଳ ଓ ନିରାପତ୍ତା ଦୃଷ୍ଟିରୁ ସମ୍ଭେଦନଶୀଳ ଅଞ୍ଚଳରେ ପଡ଼ୁଛି

ବିକାଶଶୀଳ ଇନ୍ସାନ ପାର୍ଟି ମାତ୍ର ଜଣେ ପ୍ରାର୍ଥୀ ଛିଡ଼ା କରାଇଛି

ପୂର୍ବତନ ମୁଖ୍ୟମନ୍ତ୍ରୀ କିତନ୍ ରାମ ମାଂଝି ଇମାମ୍ଗଞ୍ଜ ନିର୍ବାଚନ ମଣ୍ଡଳୀରୁ ଏନ୍ଡିଏ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ନିର୍ବାଚନ ପ୍ରଚାରର ଆଜି ଶେଷ ଦିନରେ ବିଭିନ୍ନ ଦଳର ତ୍ରୁଙ୍ଗ ନେତାମାନେ ଭୋଟରମାନଙ୍କୁ ଆକୁଷ୍ଟ କରିବା ଲାଗି ଶେଷ ଉଦ୍ୟମ କରିଛନ୍ତି

ଏହି ଦିନଟିକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି ତାଙ୍କର ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଆକାଶବାଣୀ ପକ୍ଷରୁ ସର୍ଦ୍ଦାର ପଟେଲ ଦେଇଥିବା ଭାଷଣର କିଛି ଅଂଶ ପ୍ରସାରଣ କରାଯିବ କୋଭିଡ୍ ଷ୍ଟାଟସ୍ କୋବିଡ୍ର ମୁକାବିଲାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି

ପ୍ରତିଦିନ ବହୁସଂଖ୍ୟାରେ କୋବିଡ୍ ସଂକ୍ରମିତମାନେ ଆରୋଗ୍ୟଲାଭ କରୁଥିବାରୁ ଦେଶରେ କୋବିଡ୍ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି ସଂକ୍ରମିତ ହାର ମଧ୍ୟ କ୍ରମଶଃ ହ୍ରାସ ପାଉଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସମଗ୍ର ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ମୌଳିକ ଡ଼ାଞ୍ଚାର ସ୍ଥାପନ କୋବିଡର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୀତିର ଠିକ୍ଭାବେ ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଚାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି

ଏହି ରାଜପଥଗୁଡ଼ିକର ନିର୍ମାଣ ହେବା ସହ ତ୍ରିପୁରାର ପଡ଼ୋଶୀ ରାଜ୍ୟ ଓ ବାଙ୍ଗଲାଦେଶ ସହ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବ ତାଛଡ଼ା ଏହା ରାଜ୍ୟରେ ପର୍ଯ୍ୟଟନକୁ ମଧ୍ୟ ପ୍ରୋସାହିତ କରିବ ଏହି ରାଜପଥଗୁଡ଼ିକର ନିର୍ମାଣ ହେବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନିରାପଦ ତଥା ଦ୍ରତ ଗମନାଗମନ ସୁବିଧା ମିଳିପାରିବ ତ୍ରିପୁରାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଐତିହାସିକ ସ୍ଥଳୀ ଓ ଧାର୍ମିକ ସ୍ଥଳୀକୁ ଏଗୁଡ଼ିକ ସଂଯୋଗ କରିବ ତାଛଡ଼ା ଏହା ମଧ୍ୟ ବହୁସଂଖ୍ୟାରେ ଲୋକମାନଙ୍କୁ କର୍ମନିଯୁକ୍ତି ଯୋଗାଇବାରେ ସହାୟକ ହେବ ଓ ଅଞ୍ଚଳର ଶ୍ରମିକମାନଙ୍କୁ ଆତ୍ମନିଯୁକ୍ତି ମିଳିପାରିବ ଜୟଶଙ୍କର ଓ଼ିଶେସ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅଷ୍ଟ୍ରିଆର ଜାତୀୟ ଦିବସ ଅବସରରେ ସେଠାକାର ବୈଦେଶିକ ମନ୍ତ୍ରୀ ଆଲେକ୍ଜାଣ୍ଡର ଶାଲେନବର୍ଗ ଅଷ୍ଟ୍ରିଆର ସରକାର ଓ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କର ବାର୍ତ୍ତାରେ ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ଅଷ୍ଟ୍ରିଆ ସମ୍ପର୍କକୁ ସେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରନ୍ତି ଓ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ଉଚ୍ଚସ୍ତରକୁ ନେଇଯିବା ପାଇଁ ସେ କାର୍ଯ୍ୟ କରୁଛନ୍ତି

ଆଦିବାସୀ ସମ୍ପ୍ରଦାୟର ଯୁବ ସ୍ୱଚ୍ଛାସେବୀମାନଙ୍କୁ ତାଲିମ ଦେଇ ସେମାନଙ୍କର ବ୍ୟକ୍ତିତ୍ୱରେ ବିକାଶ ଆଶିବା ଉଦ୍ଦେଶ୍ୟରେ ଏଗୁଡ଼ିକ ସ୍ଥାପନ କରାଯାଉଛି ଦିଲ୍ଲୀପ ରାୟ ସେଣ୍ଟେନସ୍ଡ ଏକ ସ୍ନତନ୍ତ୍ର ସିବିଆଇ ଅଦାଲତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋଇଲା ଦୁର୍ନୀତି ମାମଲାରେ ତିନି ବର୍ଷର କାରାଦଣ୍ଡାଦେଶ ଦେଇଛନ୍ତି

ସ୍ନତନ୍ତ୍ର ବିଚାରପତି ଭରତ ପରାଶର କୋଇଲା ମନ୍ତ୍ରଣାଳୟର ସେ ସମୟର ଆଉ ଦୂଇ ଜଣ ବରିଷ୍ଠ ଅଫିସରଙ୍କ ମଧ୍ୟ ତିନି ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଦେଇଛନ୍ତି ସେହି ଦୁଇ ଜଣ ଅଫିସର ହେଲେ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ